ପରେ ଏକ ଶୋଭାଯାତ୍ରାରେ ତାଙ୍ ପାର୍ଥିବ ଶରୀରକୁ ତାଙ୍ ପୈତୃକ ଗ୍ରାମକୁ ନିଆଯାଇଥିଲା

ତାଙ୍କ ଗ୍ରାମ ପାରିଶିଖରଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା

ଭୋଟ୍ ଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ହିଲ୍ ଚେୟାର ଉପଳହ ହେବ ଏଥିସହ ଭୋଟ୍ ଗ୍ରହଣ କେନ୍ଦ୍ରକ୍ ହିଲ୍ ଚେୟାର ଯିବାଆସିବା ପାଇଁ ରାମ୍ମ୍ ନିର୍ମାଶ କରାଯିବ

ଏଥିରେ ପୂର୍ବତନ ମନ୍ତୀ ମନମୋହନ ସାମଲ ବିଜେପିର ବରିଷ୍ ନେତା ଗୋଲକ ମହାପାତ୍ର ବିଷ୍ଷୁ ସେଠୀ ଦଳୀୟ କର୍ମକର୍ତା ଓ ଜନସାଧାରଣ ଯୋଗଦେଇ ପୁଲଓ୍ୱାମାଠାରେ ଆତଙ୍କବାଦୀଙ୍କ ବି ଶହୀଦ ଯବାନଙ୍କ ପାଇଁ ନିରବ ପ୍ରାର୍ଥନା କରିଥିଲେ

ଆସନ୍ତାକାଲି ଉପକୁଳ ଓଡ଼ିଶାର କିଛି ସ୍ତାନରେ ବକ୍ରପାତ କିମ୍ଘା କୁଆପଥର ବର୍ଷାର ସମ୍ଭାବନା ରହିଛି